ଯେଉଁମାନେ ଚାହିବେ ସେଇମାନଙ୍କୁ ଟିକା ଦିଆଯିବ

ଏଥିଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ଷ୍ଟିଲ ପ୍ଲାକ୍ଷର ସିଇଓ ଦୀପକ ଚଟରାକ୍ କହିଛନ୍ତି ମୃତ ବ୍ୟକ୍ତିମାନେ ଚୁକ୍ତିଭିତିକ ଶ୍ରମିକ ଥିଲେ ତେବେ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି

ଶ୍ରୀମତୀ ଷଡଙ୍ଗୀ ନିଜେ ଟ୍ଟିଟ କରି ଏହି ସୂଚନା ଦେଇଛନ୍ତି

ବିଶେଷ କରି ପ୍ରଭୁଙ୍କ ମୁଖ ଶୃଙ୍ଗାର କରିବା

ବନକ ଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନଥାଏ ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ମଧ ବନ୍ଦ ରହିଥାଏ

ବର୍ଷିତ ଅର୍ଥାତ୍ ନିଜେ ସୁନ୍ଦର ଭାବେ ସଜିତ ହେବା

ଚାଷୀଙ୍କ ଧାନ ଯେପରି ମଖିରେ ବେଶୀ ଦିନ ନ ରହେ ସେଥିପାଇଁ ଗୁରୁତ୍ୱ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି